କୋର୍ଟ କହିଛନ୍ତି ମଧସ୍ତିଙ୍କ ଜରିଆରେ ଅଯୋଧ୍ଧା ମାମଲାର ଫଏସଲା କରାଯିବ

ସେ କହିଛନ୍ତି ମହିଳାମାନେ ସ୍ୱାବଲମ୍ନି ହେବା ସହ ସଶକ୍ତ ହେଲେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ତେବେ ରାଜନୈତିକ ଇଛାଶକ୍ତି ଅଭାବରୁ ମହିଳାମାନେ ଉନ୍ଦତି କରିପାରୁ ନାହାନ୍ତି ଏବଂ କଂଗ୍ରେସ ଦଳ ମହିଳାମାନଙ୍କୁ ଦିଗ୍ଦର୍ଶନ ଦେଇପାରିବ ବୋଲି ଶ୍ରୀ ଗାନ୍ଧି କହିଛନ୍ତି ଜୟପୁର ସ୍ଥିତ ଏକମ୍

ଆଗାମୀ ଦିନରେ ରାକ୍ୟର ସାମଗ୍ରୀକ ବିକାଶ ପାଇଁ କଂଗ୍ରେସ ଦଳକୁ ବିଜୟୀ କରାଇବାକୁ ଶ୍ରୀ ଗାନ୍ଧି ଆହ୍ୱାନ ଜଣାଇଛନ୍ତି

ଓଡ଼ିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ରୁା କରାଯାଇଛି

ପରୀକ୍ଷା ଶେଷ ହେବାର କିଛି ସମୟ ପୁର୍ବରୁ ଏହାକୁ ଭାଇରାଲ୍ କରାଯାଇଛି

ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ବାର୍ଉ

ଏହି ଅବସରରେ ରାକ୍ୟର ବିଭିନ୍ନ ସ୍ଚାନରେ କାର୍ଯ୍ୟକ୍ରମମାନ ଅନୁଷ୍ପିତ ହୋଇଛି ସେହିଭଳି କଟକ ଇଣ୍ଡିଆନ୍ ସିଟିଜେନ୍ ପାର୍ଟି କାର୍ଯ୍ୟାଳୟରେ ଗୀତାଞ୍ଞଳି ଜେନାଙ୍କ ଅଧ୍ଧକ୍ଷତାରେ ଏକ ମହିଳା ସମାବେଶ ଓ ସଭା ଅନୁଷ୍ପିତ ହୋଇଯାଇଛି

ଏବେ ମଧ୍ଧ ଗୁଳିକାଣ୍ଡରେ ଶିକାର ମହିଳାଙ୍କ ଦେହରୁ ଗୁଳି ବାହାରି ନାହି

ମଦ ବ୍ୟବସାୟୀକୁ ଜିଲ୍ଲା ପୁଲିସ୍ ଓ ପ୍ରଶାସନ ସୁରକ୍ଷା ଦେଉଥିବାବେଳେ ମଦବିରୋଧୀ ଆନ୍ଦୋଳନକାରୀମାନଙ୍କୁ ଦମନ କରୁଛି ବୋଲି ମହିଳା ସାଂସ୍କୃତିକ ସଂଗଠନ ଅଭିଯୋଗ କରିଛି